ଆସନ୍ତାକାଲି ଅପରାହୁରେ ପଶ୍ଚିମବଙ୍ଗ ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବ ପିଏମ୍ ଅମ୍ପନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ଅମ୍ପନ୍ ଘର୍ଷ୍ଣିଝଡ଼ର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଶ୍ରୀ ମୋଦୀ ପରିସ୍ଥିତିର ସମୀକ୍ଷା କରିବା ସହ ଜାତୀୟ ଦୁର୍ବିପାକ ସହାୟତା ବାହିନୀ ଦ୍ୱାରା ଲୋକମାନଙ୍କୁ ନିରାପଦ ଅଞ୍ଚଳକୁ ସ୍ଥାନାନ୍ତରିତ କରିବା ଯୋଜନାର ତଦାରଖ କରିଛନ୍ତି ଶ୍ରୀ ମୋଦୀ ଟ୍ୱିଟ୍ ଯୋଗେ ସମସ୍ତଙ୍କର ସୁରକ୍ଷିତ ଜୀବନ କାମନା କରିବା ସହ କେନ୍ଦ୍ର ସରକାରଙ୍କ ଦ୍ୱାରା ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରତି ଦେଇଛନ୍ତି ଭାରତୀୟ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏହି ମହାବାତ୍ୟା ଆସନ୍ତାକାଲି ଅପରାହ୍ନରେ ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁବ

ମହାବାତ୍ୟାର ପ୍ରଭାବରେ ଉପକୃଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ପଣ୍ଢିମବଙ୍ଗର ପୂର୍ବ ମେଦିନାପୁର ଦକ୍ଷିଣ ଉତ୍ତର ଚବିଶପ୍ରଗଣା ହାୱଡ଼ା ହୁଗୁଳି କୋଲ୍କାତା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି ସେହିପରି ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଜଗତସିଂହପୁର କେନ୍ଦ୍ରାପଡ଼ା ଭଦ୍ରକ ଓ ବାଲେଶ୍ୱର ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୈଠକରେ ବାତ୍ୟା ପରବର୍ତ୍ତୀ ସମୟରେ ପ୍ରଭାବିତ ଅଞ୍ଚଳରେ ଅତ୍ୟାବଶ୍ୟକ ସେବା ବିଦ୍ୟୁତ୍ ଓ ଟେଲି ଯୋଗାଯୋଗ ଯେପରି ବଜାୟ ରହିବ ସେଥିନିମନ୍ତେ ଆବଶ୍ୟକୀୟ ପ୍ରସ୍ତୁତି କରିବା ନିମନ୍ତେ ସଂପ୍ଦକ୍ତ ବିଭାଗକୁ ପରାମର୍ଶ ଦିଆଯାଇଛି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

ରାଜୀବ ଗୌବା କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଗତକାଲି ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ସାମୁଦ୍ରିକ ଝଡ଼ ଅମ୍ପନର ସ୍ଥିତି ଏବଂ ଏହାର ମୁକାବିଲା ନେଇ ପ୍ରସ୍ତୁତି ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି ଶ୍ରୀ ଗୌବା ଏ ନେଇ ପଶ୍ଚିମବଙ୍ଗ ମୁଖ୍ୟସଚିବଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ଅମ୍ପନ୍ର ମୁକାବିଲା ନେଇ ପ୍ରସ୍ତୁତି ସଂପର୍କରେ ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲା ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମୁଖ୍ୟସଚିବଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି

ତିନି ବାହିନୀର ଯବାନଙ୍କୁ ଆବଶ୍ୟକସ୍ଥଳେ ସହାୟତା ପ୍ରଦାନ କରିବା ଲାଗି କୁହାଯାଇଛି ଶ୍ରୀ ଭାଲା ପଶ୍ଚିମବଙ୍ଗ ଏବଂ ଓଡ଼ିଶା ସରକାରଙ୍କୁ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଛନ୍ତି

ଚତୁର୍ଥ ପର୍ଯ୍ୟାୟ କଟକଣାରେ ପୂର୍ବ କଟକଣାଗୁଡ଼ିକ ତୁଳନାରେ ଆଉ କିଛି ଅଧିକ କୋହଳତା ଦିଆଯାଇଛି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 ଏହି ପର୍ଯ୍ୟୟର କଟକଣା ସମୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ କିଲ୍ଲା ସବ୍ତିଭିଜନ ଓ ପୌରପାଳିକାଗୁଡ଼ିକୁ ଏଭଳି ଜୋନ୍ଗୁଡ଼ିକରେ ନାମିତ କରିପାରିବେ ଏଥିପାଇଁ ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିୟମାବଳୀ ଜାରି କରାଯାଇ ସାରିଛି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

ଏହି ଅନୁସାରେ କୋଭିଡ୍ ନାଇଷ୍ଟିନ୍ ଲକ୍ଷଣ ଥିବା ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଓ ଏ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କର ନମୁନା ପରୀକ୍ଷା କରାଯିବ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 ଏହା ବ୍ୟତୀତ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍କର୍ଶରେ ଆସିଥିବା ଲୋକଙ୍କର ମଧ୍ୟ ପରୀକ୍ଷା କରାଯିବ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

ସେ କହିଛନ୍ତି ଭାରତ ଶ୍ରେଷ୍ଠ ରାଜନୈତିକ ପ୍ରତିବଦ୍ଧତାର ସହ କରୋନାର ମୁକାବିଲା କରୁଛି ଏହାର ମୁକାବିଲା ପାଇଁ ସମୟୋପଯୋଗୀ ପଦକ୍ଷେପ ଜାତୀୟ ସ୍ତରରେ ଏକୀକୃତ ନିଷ୍ପତ୍ତି ଏବଂ ତଦାରଖ କାର୍ଯ୍ୟକୁ ଅଧିକ ତ୍ୱରାନ୍ଧିତ କରାଯାଇଛି ବୋଲି ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ସେ କହିଛନ୍ତି ଯେ ଭାରତ ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ସହଭାଗିତା ବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି

ଗତକାଲି ଟ୍ୱିଟ୍ କରି ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଏହି ସୂଚନା ଦେଇଛନ୍ତି

ଏଥିପାଇଁ ସିବିଏସ୍ଇ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି ଛାତ୍ରଛାତ୍ରୀ ପରୀକ୍ଷାକେନ୍ଦ୍ରକୁ ସାନିଟାଇଜର ଆଣିବେ ଏବଂ ସମସ୍ତେ ମାସ୍କ ବ୍ୟବହାର କରିବା ବାଧ୍ୟତାମୃଳକ ସାଙ୍ଗରେ ପିଇବା ପାଣି ମଧ୍ୟ ଆଶିପାରିବେ ପରୀକ୍ଷାକେନ୍ଦ୍ରରେ ସାମାଜିକ ଦୂରତା ଅବଲମ୍ବନ ସହ ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟ ନେଇ ଅଭିଭାବକମାନେ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପଡ଼ିବ କରୋନା ସଂକ୍ରମଣ ସଂପର୍କରେ ପିଲାମାନଙ୍କୁ ଅଭିଭାବକମାନେ ସଚେତନ କରାଇବେ ନିୟମାବଳୀକୁ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷ ପାଳନ କରିବା ବାଧ୍ୟତାମୂଳକ

ଆସନ୍ତାକାଲି ଅପରାହ୍ନରେ ଏହା ପଣ୍ଟିମବଙ୍ଗ ବାଙ୍ଗଲାଦେଶ ତଟ ଦେଇ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ଅଛି

ଓଡ଼ିଶାର ଉପକୃଳବର୍ତ୍ତୀ ଅଞ୍ଚଳରେ ଆକି ସନ୍ଧ୍ୟାରୁ ଅଞ୍ଚରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି ଓ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ସେହିଭଳି ପଣ୍ଟିମବଙ୍ଗର ଗାଙ୍ଗେୟ ଉପକୂଳବର୍ତ୍ତୀ କିଲ୍ଲାଗୁଡ଼ିକର ମଧ୍ୟ ଆଜିଠାରୁ ଅଞ୍ଚରୁ ମଧ୍ୟମ ବର୍ଷା ହେବ ଓ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ପଣ୍ଟିମବଙ୍ଗ ଏବଂ ଓଡ଼ିଶାର ମହ୍ୟକୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ କଡ଼ା ଚେତାବନୀ ଦିଆଯାଇଛି